ମହାରାଷ୍ଟ୍ର ସୁୟରିଂ ଇନ୍ ଶିବସେନା ସଭାପତି ତଥା ମହାରାଷ୍ଟ୍ର ବିକାଶ ଅଘାଡ଼ି ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କେନ୍ଦ୍ରୀୟ ମୁମ୍ୟାଇର ଶିବାଜୀ ପାର୍କଠାରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ଏଥିସହିତ ଶ୍ରୀ ଠାକରେ ଶିବସେନା ଏନ୍ସିପି କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେଇଛନ୍ତି

ଶପଥଗ୍ରହଣ ଉହବରେ ଦଳ ନିର୍ବିଶେଷରେ ରାଜନୈତିକ ଦଳଗ୍ରଡ଼ିକର ନେତୁବୂନ୍ଦ ବହୁ ଲୋକପ୍ରିୟ ବ୍ୟକ୍ତି ଉଦ୍ୟୋଗପତି ଓ ଶିଳ୍ପପତି ଯୋଗ ଦେଇଥିଲେ

ଝାଡ଼ଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ଭୋଟରମାନଙ୍କୁ ଆକ୍ରିଷ୍ଟ କରିବା ପାଇଁ ପ୍ରାୟ ସବୁ ରାଜନୈତିକ ଦଳର ନେତାମାନେ ଶେଷ ଉଦ୍ୟମ କରିଛନ୍ତି ବିକେପି ସଭାପତି ଅମିତ୍ ଶାହା ଚତ୍ରା ଓ ଗଡ଼୍ୱାଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ୍ ମରାଣ୍ଡି ଓ ଅଖିଳ ଝାଡ଼ଖଣ୍ଡ ଛାତ୍ରସଂଘ ମୁଖ୍ୟ ସୁଦେଶ କୁମାର ମାହାତୋ ମଧ୍ୟ ବିଭିନ୍ନ ନିର୍ବାଚନ ମକ୍ଷଳୀରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆକି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା

ଅନ୍ୟ ପକ୍ଷରେ ପଣ୍ଟିମବଙ୍ଗର କାଳିଆଗଞ୍ଜ ଓ କରିମପୁର ବିଧାନସଭା ଆସନ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜୟ ହାସଲ କରିଛି

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇଥିଲା

ଚିଟ୍ଫଶ୍ଡ କ୍ଷେତ୍ରର ଠିକ୍ ଭାବେ ବିକାଶ ଓ ଏ କ୍ଷେତ୍ରର ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ତଥା ଅଧିକରୁ ଅଧିକ ଲୋକମାନଙ୍କ ପାଇଁ ଚିଟ୍ଫଣ୍ଡ କ୍ଷେତ୍ରକୁ ଉନ୍କକ୍ତ କରିବା ଏହି ସଂଶୋଧନର ମୂଳ ଲକ୍ଷ୍ୟ

ଏହା ବ୍ୟତୀତ ଚିଟ୍ ପରିମାଣ ଲାଭାଂଶ ଓ ପ୍ରାଇଜ୍ ଅର୍ଥ ଭଳି ଶବ୍ଦ ବଦଳରେ ମୋଟାମୋଟି ଚିଟ୍ ପରିମାଣ ରିହାତି ଭାଗ ଓ ନେଟ୍ଚିଟ୍ ପରିମାଣ ଭଳି ଶବ୍ଦଗୁଡ଼ିକର ବ୍ୟବହାର ପାଇଁ ଏଥିରେ ବ୍ୟବସ୍ଥା ରହିଛି ବିଲ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଗରିବ ଲୋକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହାକୁ ଅଧିକ ସ୍ୱଚ୍ଛ କରାଯାଇଛି ସେ କହିଛନ୍ତି ସରକାର ଆଇନ୍ରେ କ୍ଷୁଦ୍ର ପୁଞ୍ଜିନିବେଶକାରୀମାନଙ୍କ ସ୍ୱାର୍ଥ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି

କେନ୍ଦ୍ର ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଭାରେ ବିଲ୍କୁ ଆଗତ କରିଥିଲେ

ଶ୍ରୀ ସିଂହ କହିଛନ୍ତି ପ୍ରାୟ ଅଧିକାଂଶ ସୌରଶକ୍ତି ପ୍ରକଳ୍ପ ବେସରକାରୀ ପୁଞ୍ଜିନିବେଶରେ କରାଯାଉଛି

ଚେନ୍ନାଇ କନ୍ୟାକୁମାରୀ ଶିଳ୍ପ କରିଡ଼ର ପୂର୍ବତଟ ଅର୍ଥନୈତିକ କରିଡ଼ରର ଏକ ଅଂଶବିଶେଷ ଏଡିବି ପୂର୍ବତଟ ଅର୍ଥନୈତିକ କରିଡ଼ର ବିକାଶ ପାଇଁ ସରକାରଙ୍କର ମୁଖ୍ୟ ଭାଗିଦାର ରହିଛି ଏହି ଋଣ ରାଜିନାମା ସ୍ୱାକ୍ଷରିତ ପରେ ଅର୍ଥନୈତିକ ବ୍ୟାପାର ଅତିରିକ୍ତ ସଚିବ ସମୀର କୁମାର ଖରେ କହିଛନ୍ତି ଏହି ପ୍ରକଳ୍ପ ତାମିଲନାଡୁ ସରକାରଙ୍କ ବିଦ୍ୟୁତ୍ ଚାହିଦାର ପୂରଣ କରିପାରିବ

ରାଜ୍ୟସଭାରେ ଏକ ଧ୍ୟାନଆକର୍ଷଣକାରୀ ପ୍ରସ୍ତାବରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଗୋଟିଏ ହେଲେ ବି ଏଫ୍ଆଇଆର୍ ରୁଜୁ ହୋଇନାହିଁ କିମ୍ବା ତାଙ୍କ ମନ୍ତ୍ରଣାଳୟ ପାଖକୁ ଗୋଟିଏ ବି ଅଭିଯୋଗ ଆସିନାହିଁ ହ୍ୱାଟସ୍ଆପ୍ ମାଧ୍ୟମରେ କିଛି ବ୍ୟକ୍ତିଙ୍କର ଫୋନ୍ ଡାଟା ସ୍କାଏଓୟାର୍ ପିଗାସସ୍ ଦ୍ୱାରା ବ୍ୟବହାର କରାଯିବା ଉପରେ ଏହି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ ହୋଇଥିଲା ମନ୍ତ୍ରୀ କହିଛନ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସନ୍ଦେହଶ ପ୍ରେରଣର ସୁରକ୍ଷା ଓ ନିରାପତ୍ତାକୁ ନିଣ୍ଚିତ କରିବା ଲାଗି ଆଇଟି ଆଇନ୍ରେ ପର୍ଯ୍ୟାପ୍ତ ବ୍ୟବସ୍ଥାମାନ ରହିଛି ଶ୍ରୀ ପ୍ରସାଦ କହିଛନ୍ତି ଷ୍ଟାଣ୍ଡାର୍ଡ୍ ଅପରେଟିଂ ପଦ୍ଧତିମାନ ନିର୍ଦ୍ଧାରଣ କରାଯାଇଛି ଯାହାକୁ ନିରାପତ୍ତା ସଂସ୍ଥାଗୁଡ଼ିକ କଡ଼ାକଡ଼ି ଭାବେ ବ୍ୟବହାର କରୁଛନ୍ତି ଓ ଦେଶର ସାର୍ବଭୌମ୍ୟ ତଥା ଏକତାର ସୁରକ୍ଷା କରିପାରୁଛନ୍ତି

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇସାରିଛି ବିଲ୍ରେ ଇଲେକ୍ଟ୍ରୋନିକ୍ଟ ସିଗାରେଟ୍ର ଉତ୍ପାଦନ ବିକ୍ରି ପରିବହନ ମହଜୁଦ ଓ ବିଜ୍ଞାପନ ଉପରେ ନିଷେଧାଜ୍ଞା ଲାଗୁ କରାଯିବାର ବ୍ୟବସ୍ଥା ରହିଛି କୌଣସି ବ୍ୟକ୍ତି ଏହି ନିୟମ ଲଙ୍ଘନ କଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଶ୍ଡ ଭୋଗିବାର ବିଲ୍ରେ ବ୍ୟବସ୍ଥା ରହିଛି ତାଛଡ଼ା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋରିମାନା କରାଯାଇପାରିବ ଓ ଅନେକ ସ୍ଥଳରେ ଉଭୟ କେଲ୍ଦଣ୍ଡ ଓ କୋରିମାନା କରାଯିବ ବାରମ୍ଭାର ଏହି ଅପରାଧ କଲେ ଜଣେ ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଦିଆଯାଇ ପାରିବ ଓ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋରିମାନା କରାଯାଇ ପାରିବ ବିଲ୍ରେ କୌଣସି ବ୍ୟକ୍ତିଙ୍କୁ କୌଣସି ବି ସ୍ଥାନରେ ଇ ସିଗାରେଟ୍ ମହକୁଦ୍ କରି ରଖିବାକୁ ଅନୁମତି ଦିଆ ନଯିବାର ବ୍ୟବସ୍ଥା ରଖାଯାଇଛି

ଆର୍ଚ୍ଚରୀ ମେଡାଲ୍ ଭାରତୀୟ ତୀର ଚାଳନା ପ୍ରତିଯୋଗୀ ଦୀପିକା କୁମାରୀ ଓ ଅନିକିତା ଭକତ ଏକବିଂଶ ଏସୀୟ ଚାମ୍ପିୟନ୍ସିପ୍ର ମହିଳା ବ୍ୟକ୍ତିଗତ ରିକର୍ବ ପ୍ରତିଯୋଗୀତାରେ ଯଥାକ୍ରମେ ସ୍ୱର୍ଷ ଓ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ଏହି ପ୍ରତିଯୋଗୀତା ବ୍ୟାଙ୍ଗକକ୍ରେ ଚାଲିଛି